କଂଗ୍ରେସ କାଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତୀୟକରଣ କରୁଥିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୋଷାରୋପ କରିଛନ୍ତି

ଏଥିପାଇଁ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ କାରି କରିଥିଲା

ଗତ ରାତିରେ ରାଜ୍ୟପାଳଙ୍କ ସଚିବ ଫାରୁକ ଅହମ୍ମଦ ଲୋନି ଏହି ନିର୍ଦ୍ଦେଶ କାରି କରିଥିଲେ

ତାହା ମଧ୍ୟରୁ ଲଦାଖ ଏକ କେନ୍ଦ୍ରଶାସିତ ଅଞ୍ଚଳ ରହିବ ଓ ଜାମ୍ମୁ କାଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳ ରହିବ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ରହିବ

ଲଦାଖ ଆଫେୟାର୍ସ ଜାମ୍ମୁ କାଶ୍କୀର ପ୍ରଶାସନ ଲଦାଖ ବ୍ୟାପାର ବିଭାଗ ଓ ଏହାର ପ୍ରଶାସନିକ ସଚିବ ରିଗ୍ଜିନ୍ ସାମ୍ଫେଲ୍ଙ୍କୁ ଲେହକୁ ପଠାଇଛନ୍ତି ଆମ ଲେହ ସମ୍ଭାଦଦାତା ଜଣାଇଛନ୍ତି ରିଗ୍ଜିନ୍ ସାମ୍ଫେଲ୍ଙ୍କ ଘର ଲଦାଖ ଅଞ୍ଚଳରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର କାର୍ଯ୍ୟ ବୁଝିବା ପାଇଁ ସେ ଲେହ ଲଦାଖରେ ରହିବେ

ସୀତାରମଣ ଇନ୍ଭେଷ୍ଟର୍ସ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପୁଞ୍ଜି ନିବେଶକାରୀମାନଙ୍କୁ ଭାରତ ବ୍ୟତୀତ ଆଉ କୌଣସି ଭଲ ସ୍ଥାନ ମିଳିବ ନାହିଁ ସେ କହିଛନ୍ତି ଭାରତ ଏକ ବୃହତ ଗଣତାନ୍ତିକ ରାଷ୍ଟ୍ର ଯେଉଁଠି ପୁଞ୍ଜିପତିମାନଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଉଛି ଆମେରିକା ଭାରତ ଭାଗିଦାରି ଫୋରମ ସହ ମିଶି ଫିକି ଦ୍ୱାରା ଓ୍ୱାଶିଂଟନ୍ସ୍ଥିତ ଆନ୍ତର୍ଜାତିକ ମୁଦ୍ରାପାର୍ଷି ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ଭାରତ ଏକ ଦ୍ରତବିକାଶକାରୀ ଅର୍ଥନୀତି ଓ ଏଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଦକ୍ଷ ପେଶାଦାର ଅଛନ୍ତି ସରକାର ସଂସ୍କାର କାର୍ଯ୍ୟମାନ ଜାରି ରଖିବେ ବୋଲି ସେ ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ସେ ପୁଣି କହିଛନ୍ତି ମୋଟାମୋଟି ଚାହିଦା ବୃଦ୍ଧି ପାଇଁ ଅର୍ଥ ମନ୍ତ୍ରଣାଳୟ ନିର୍ମାଣ କ୍ଷେତ୍ର ସହ ସଂପ୍ଚକ୍ତ ବ୍ୟାଙ୍କ ସେଗୁଡ଼ିକର ଅଂଶୀଦାର ଓ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନିମାନଙ୍କୁ ଅନୁରୋଧ କରିଛି ସେହି ଆର୍ଥିକ ସଂଗଠନଗୁଡ଼ିକୁ ଗ୍ରାମାଞ୍ଚଳ ଓ ଛୋଟଛୋଟ ସହରକୁ ଯାଇ ଲୋକମାନଙ୍କର ଋଣ ଆବଶ୍ୟକତା ପ୍ରରଣ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ଶ୍ରୀମତୀ ସୀତାରମଣ କହିଛନ୍ତି ସରକାର ପ୍ରତି ସପ୍ତାହରେ ପ୍ରତ୍ୟେକଙ୍କ ସହ କଥାବାର୍ତ୍ତା କରୁଛନ୍ତି ଓ ଉଦ୍ୟୋଗ କ୍ଷେତ୍ର ଏବଂ ପୁଞ୍ଜିନିବେଶକାରୀମାନଙ୍କର ସରକାରଙ୍କ ଉପରେ ଆସ୍ଥା ରହିଛି ସେ କହିଛନ୍ତି ଯେଉଁ କ୍ଷେତ୍ରଗୁଡ଼ିକରେ ଆର୍ଥିକ ସଂକଟ ଦେଖାଦେଇଛି ସେଗୁଡ଼ିକରେ ସୁଧାର ଆଣିବା ପାଇଁ ସରକାର ପଦକ୍ଷେପ ନେଉଥିବାର ସେ ଜଣାଇଛନ୍ତି କ୍ୟାମ୍ପନିଂ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ଦୁଇଟିଯାକ ରାଜ୍ୟରେ କୋରସୋରରେ ପ୍ରଚାର ଚଳାଇଛନ୍ତି ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଲିଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ବିଡ୍ ଓ ବିଜେପି ମଧ୍ୟରେ ବନ୍ଧନ କେବେ ତୂଟିବ ନାହିଁ

ପରେ ସତାରାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ରରେ ବିଜେପି ନେତୃତ୍ୱର ସରକାର ଓ ରାଜ୍ୟର ବିଜେପି ସରକାର ଏକ ଶକ୍ତିଶାଳୀ ତଥା ଐକ୍ୟବଦ୍ଧ ଭାରତ ଗଠନ ପାଇଁ ପ୍ରତିଶ୍ରତିବଦ୍ଧ ସରକାର ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି

ଶ୍ରୀ ମୋଦୀ ପୁଶେଠାରେ ମଧ୍ୟ ଏକ ର୍ୟାଲିରେ ଉଦ୍ବୋଧନ ଦେଉଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ନାନ୍ଦେଡ୍ ଜିଲ୍ଲାର ଭୋକରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଅଶୋକ ଚୌହାନଙ୍କ ପାଇଁ ସେ ପ୍ରଚାର କର୍ତ୍ଥନ୍ତି ନାନ୍ଦେଡ୍ଠାରେ ସେ କଂଗ୍ରେସ ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ମଧ୍ୟ ନିର୍ବାଚନ ପ୍ରଚାର କରିଛନ୍ତି ମୁଦଖେଡ୍ ତହସିଲର ବରାଦଠାରେ ଉଦ୍ବୋଧନ ଦେଇ ସେ କହିଛନ୍ତି କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟ ସରକାର ଭୋଟରମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଆସୁଛନ୍ତି ଓ କ୍ଷମତାକୁ ଆସିବା ପରେ ସମସ୍ତ ପ୍ରତିଶ୍ରୁତି ଭୁଲିଯାଇଛନ୍ତି

ବିଜେପି ନେତା ରାଜନାଥ ସିଂହ ହରିଆଶାର ବୱାନି ଖେଡ଼ା ତୋସମ୍ ଓ ମହେନ୍ଦ୍ରଗଡ଼ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇ କଂଗ୍ରେସ କାଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତୀୟକରଣ କରୁଥିବାର ଦୋଷାରୋପ କରିଛନ୍ତି ବୱାନି ଖେଡ଼ାଠାରେ ଉଦ୍ବୋଧନ ଦେଇ ସେ କହିଛନ୍ତି କଂଗ୍ରେସ ନେତାମାନେ କିଛି ଦିନ ପୂର୍ବେ ଲଣ୍ଡନରେ ବ୍ରିଟେନ୍ ଲେବରପାର୍ଟି ନେତା କେରେମି କର୍ଭିଙ୍କୁ ସାକ୍ଷାତ କରି କାଶ୍ମୀରରେ ମାନବାଧିକାର ଲଙ୍ଘନ ହେଉଥିବାର ତାଙ୍କୁ କହିଥିଲେ ସେ କହିଛନ୍ତି କାଶ୍ମୀର ପ୍ରସଙ୍ଗ ଭାରତର ଏକ ଆଭ୍ୟନ୍ତରୀଣ ବ୍ୟାପାର

ଅମିତ ଶାହା ବିହାର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହା କହିଛନ୍ତି ବିହାରରେ ବିଜେପି ଜେଡିୟୁ ମେଣ୍ଟ ଅତ୍ୟନ୍ତ ମଜବୁତ ରହିଛି ଓ ଆଗାମୀ ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନେତୃତ୍ୱରେ ଲଢ଼ାଯିବ ଏକ ବେସରକାରୀ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି ଏଇ କିଛି ଦିନ ଧରି କିଛି ବିଜେପି ନେତା ମୁଖ୍ୟମନ୍ତ୍ରୀ ନିତିଶ କ୍ରମାରଙ୍କର ସମାଲୋଚନା କରିବାର୍ତ ଏହାକୁ ନେଇ ବିଭିନ୍ନ କ୍ସନାଜ୍ମବ୍ଧନା ସୃଷ୍ଟି ହେବାରୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି କିଛି ବିଜେପି ନେତାଙ୍କ ଦ୍ୱାରା ଦିଆଯାଇଥିବା ଖରାପ ମନ୍ତବ୍ୟ ଉପରେ ବିଶେଷ ଗୁରୁତ୍ୱ ନ ଦେଇ ଶ୍ରୀ ଶାହା କହିଛନ୍ତି ସ୍ଥାନୀୟ ସ୍ତରରେ ମତପାର୍ଥକ୍ୟ ସୃଷ୍ଟି ହେବା ଏକ ସ୍ୱାଭାବିକ ଘଟଣା ଓ ତାହା ଏକ ସୁସ୍ଥ ମେଣ୍ଟର ସଂକେତ ବହନ କରେ

କେରଳ ସରକାରଙ୍କର ଏହି ନିଷ୍ପଭି କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ଫଳରେ ବେସରକାରୀ ଶିକ୍ଷାନୁଷ୍ଠାନ ଓ ସରକାରୀ ସହାୟତା ପାଉନଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷୟିତ୍ରୀମାନେ ମାତୃତ୍ୱଲାଭ ସୁବିଧା ଆଇନ୍ର ପରିସର ଭୁକ୍ତ ହେବେ ଏହି ସଂଶୋଧନ କାର୍ଯ୍ୟକାରୀ ହେବା ପରେ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷୟିତ୍ରୀମାନଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନ କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ ହେବ

ଏହା ବ୍ୟତୀତ ନିଯୁକ୍ତିଦାତା ସମ୍ପୁକ୍ତ ଶିକ୍ଷୟିତ୍ରୀଙ୍କୁ ଚିକିତ୍ସାଭତ୍ତା ବାବଦରେ ଏକ ହଜାର ଟଙ୍କା ଦେବେ

ଦିଲ୍ଲୀ ଓ କାତୀୟ ରାଜଧାନୀ ଅଞ୍ଚଳର ବାୟୁ ପ୍ରଦୃଷଣକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ପୁନର୍ବାର ଲାଗୁ କରାଯାଉଛି ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି ଏହି କଟକଣା ଦୁଇ ଚକିଆ ଯାନ ଆମ୍ଭୁଲାନ୍ୱ ଓ ରୋଗୀମାନଙ୍କୁ ନେଉଥିବା ଯାନ ମହିଳାମାନେ ଚଳାଉଥିବା ଯାନ ଓ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଯାନଗୁଡ଼ିକ ପାଇଁ ଲାଗୁ ହେବ ନାହିଁ